ପିଏମ୍ ଫ୍ରେଟ୍ କରିଡର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଦେଶବାସୀଙ୍କ କଷ୍ଟ ଅର୍ଜିତ ଉପାର୍ଜନରୁ ଆଗାମୀ ପିଢ଼ିଲାଗି ନିର୍ମାଣ କରାଯାଉଥିବା ମୌଳିକଢାଞ୍ଚାକୁ ଆନ୍ଦୋଳନ ସମୟରେ ନଷ୍ଟ କରାଯିବା ଉଚିତ୍ ନୁହେଁ ଉତ୍ତରପ୍ରଦେଶରେ ନ୍ୟୁ ଭାଉପୁର ନ୍ୟୁ ଖୁର୍ଜା ପୂର୍ବାଞ୍ଚଳ ଉସର୍ଗୀକୃତ ପରିବହନ କରିଡ଼ରକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରିବା ଅବସରରେ ସେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ମୌଳିକତାଞ୍ଚାର ବିକାଶ ଏକ ରାଜନୈତିକ ପ୍ରସଙ୍ଗ ନୁହେଁ ବରଂ ଏହା ଭବିଷ୍ୟତ ପିଢ଼ିର ସୁରକ୍ଷା ଲାଗି ଆମର ଦାୟିତ୍ୱ ଏହି ଭିଭିମି ଦେଶର ଓ ଦେଶବାସୀଙ୍କର ଏହା କୌଣସି ରାଜନୈତିକ ଦଳର ନୁହେଁ ବୋଲି ଶ୍ରୀ ମୋଦୀ କହିଛନ୍ତି ସେ କହିଛନ୍ତି ଏହି ମୌଳିକଡାଞ୍ଚା ଉପରେ ଆକ୍ରମଣର ଅର୍ଥ ଦେଶବାସୀଙ୍କ ଉପରେ ଆକ୍ରମଣ ତେଣୁ ଆମର ଗଣତାନ୍ତିକ ଅଧିକାର ହାସଲ କରିବା ଲାଗି ଆନ୍ଦୋଳନ କରିବା ସମୟରେ କୌଣସି ପ୍ରକାର ମୌଳିକ ଢାଞ୍ଚାକୁ ଆମେ ନଷ୍ଟ କରିବା ଉଚିତ୍ ନ୍ରହେଁ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି କରିଡ଼ର ଆତ୍ମନିର୍ଭର ଭାରତ ଓ କିଷାନ ରେଳସେବା କ୍ଷେତ୍ରରେ ଏକ ବଳିଷ୍ଣ ମାଧ୍ୟମ ଭାବେ ପରିଗଣିତ ହେବ ଏହାଛଡ଼ା ଏହି ଅଞ୍ଚଳରେ ଅର୍ଥନୈତିକ କାରବାର ବୃଦ୍ଧି କରିବା ସହ ନିଯୁକ୍ତି ସୁଯୋଗ ସ୍ପଷ୍ଟି କରିବା ଦିଗରେ ଏହି କରିଡ଼ର ନୃତନ ଦ୍ୱାର ଉନ୍କକ୍ତ କରିବ ଏହି ସଂଯୋଗୀକରଣ ଦ୍ୱାରା ଦେଶର ସାମଗ୍ରୀକ ବିକାଶ ହୋଇପାରିବ ବୋଲି ସେ କହିଛନ୍ତି ସ୍ୱାଧୀନତା ପରବର୍ତ୍ତୀ ସମୟରେ ଏହି କରିଡ଼ରକୁ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ ଭାବେ ଅବିହିତ କରି ଶ୍ରୀ ମୋଦୀ କହିଛନ୍ତି ଭିଭିମି ବିକାଶ ଦିଗରେ ତାଙ୍କ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି ପୂର୍ବ ସରକାରମାନଙ୍କ ସମୟରେ ରେଳବାଇର ଭିତ୍ତିଭୂମିକୁ ବିକାଶ କରିବା ଉପରେ ଗୁରୁତ୍ୱ ଦିଆଯାଉନଥିଲା ବରଂ ନିର୍ବାଚନରୁ ଫାଇଦା ହାସଲ କରିବା ଲାଗି କେବଳ ଯାତ୍ରୀବାହୀ ଟ୍ରେନ୍ର ସଂଖ୍ୟା ବୃଦ୍ଧି କରାଯାଉଥିଲା ତେବେ ଏହି କରିଡ଼ର ଦ୍ୱାରା ମାଲବାହି ଟ୍ରେନ୍ର କ୍ଷମତା ଦୁଇଗୁଣ ବୃଦ୍ଧି ପାଇଥିବା ବେଳେ ଏହାର ବେଗ ମଧ୍ୟ ତିନି ଗୁଣା ବୃଦ୍ଧି ପାଇଛି ରେଳମନ୍ତ୍ରୀ ପୀୟୁଷ ଗୋଏଲ୍ ଏହି ଉହବରେ ଯୋଗଦେଇ କହିଛନ୍ତି ଏହି ଉତ୍ଗୀକୃତ ପରିବହନ କରିଡ଼ର ଦ୍ୱାରା ବ୍ୟବସାୟ ବାଣିଜ୍ୟ ଓ ବିକାଶ କ୍ଷେତ୍ରରେ ଏକ ନୃତନ ଦିଗ ଉନ୍କକ୍ତ ହେବ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଥିରେ ଯୋଗଦେଇ କହିଛନ୍ତି ଏହି କରିଡ଼ର ଆଗାମୀ ଦିନରେ ବିକାଶ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବ

ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବା ଫଳରେ କାନ୍ପୁର ଏଟାୱା ଫିରୋଜବାଦ ଓ ଅଲ୍ଲୀଗଡ଼ ସମେତ ନିକଟବର୍ତ୍ତୀ ଅଞ୍ଚଳର ଶିଳ୍ପସଂସ୍ଥାଗୁଡ଼ିକ ସହଜରେ ବ୍ୟବସାୟ କରିପାରିବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରୟାଗରାଜଠାରେ ଅପରେସନ କଣ୍ଟ୍ରୋଲ ସେଣ୍ଟର ଉଦ୍ଘାଟନ କରିଛନ୍ତି ସେଣ୍ଟର ଫାର୍ମର୍ସ ତିନୋଟି ନୃତନ କୃଷି ଆଇନକୁ ନେଇ ଜାରି ଥିବା ଅଚଳାବସ୍ଥା ଦୂର କରିବା ନିମନ୍ତେ ସରକାର ଆନ୍ଦୋଳନରତ କୃଷକ ସଙ୍ଗଠନଗୁଡ଼ିକ ମଧ୍ୟରେ ଆକି ଆଉ ଏକ ବୈଠକ ହେବ ଏହା ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ଷଷ୍ଠ ପର୍ଯ୍ୟାୟ ବୈଠକ ହେବ

କୃଷି ଆଇନ ବ୍ୟତୀତ ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ ବାୟୁ ପ୍ରଦ୍ଷଣ ଓ ବିଦ୍ୟୁତ୍ ଶକ୍ତି ସମ୍ପର୍କିତ ଆଇନ ଉପରେ ବୈଠକରେ ଆଲୋଚନା ହେବ ଚାଷୀମାନଙ୍କ ଦ୍ୱାରା ଉଡ୍ଚାପିତ ସମସ୍ତ ନାଯ୍ୟଦାବୀର ଆଲୋଚନା ମାଧ୍ୟମରେ ଉପଯୁକ୍ତ ସମାଧାନ କରାଯାଇ ପାରିବ ବୋଲି ସରକାର ନିକ ପ୍ରତିଶ୍ରତିବଦ୍ଧତା ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷି କ୍ଷେତ୍ରର ସଂସ୍କାର ଦିଗରେ ତାଙ୍କ ସରକାରଙ୍କର ନୀତି ଅତ୍ୟନ୍ତ ସ୍ୱଚ୍ଚ ବୋଲି ବିଭିନ୍ନ ସମୟରେ କହିଆସିଛନ୍ତି କୃଷି କ୍ଷେତ୍ରର ବିକାଶ ତଥା କୃଷକମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ କେନ୍ଦ୍ରର ଏନ୍ଡିଏ ସରକାର ଆଗାମୀ ଦିନରେ ଉହର୍ଗୀକୃତ ଭାବେ କାର୍ଯ୍ୟ କରିଚାଲିବ ବୋଲି ମଧ୍ୟ ଶ୍ରୀ ମୋଦୀ ପ୍ରତିଶ୍ରତି ଦେଇଛନ୍ତି

ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ପ୍ରଦାନ କରାଯିବାକୁ ଥିବା ଏହି ସମ୍ମାନର ସମ୍ପର୍ଶ୍ଣ କାର୍ଯ୍ୟଧାରା ଅନ୍ଲାଇନ୍ ମାଧ୍ୟମରେ ସମ୍ପନ୍ନ ହୋଇଛି ନୋମିନେସନ୍ ଷ୍ଟ୍ରିନିଂଠାରୁ ଆରମ୍ଭ କରି ପୁରସ୍କାର ପ୍ରଦାନ ପ୍ରର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ଡିଜିଟାଲ୍ ମାଧ୍ୟମରେ କରାଯାଇଛି

ନ୍ନତନ ମାପଦଶ୍ଚର ରୂପରେଖ ଅନୁଯାୟୀ ସତର୍କ ଏବଂ ପରାମର୍ଶଦାତା ସୃଷ୍ଟି କରିବା ହେଉଛି ଏହାର ଉଦ୍ଦେଶ୍ୟ

ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାରେ ଗୁକୁରାଟ୍ର ରାଜକୋଟ୍ ଓ ଗାନ୍ଧିନଗରରେ ପଞ୍ଜାବର ଲୁଧିଆନା ଓ ଶହୀଦ୍ ଭଗତ୍ ସିଂହ ନଗରରେ ଏବଂ ଆସାମର ସୋନିତ୍ପୁର ଓ ନଲବାରୀରେ ଏହି ପ୍ରାକ୍ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହାର ଉଦ୍ଦେଶ୍ୟ ହେଉଛି ଆଗକୁ ହେଉଥିବା କରୋନା ଟୀକାକରଣ ସମୟରେ ବିଭିନ୍ନ ଆହ୍ୱାନର ସଫଳ ମ୍ରକାବିଲା ସହ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବା

ସେହିଭଳି ଆସାମ ଆନ୍ଧ୍ରପ୍ରଦେଶ ଓ ଗୁଜ୍ଜରାଟ୍ରେ ଅନୁର୍ପ ଭାବେ ଏହି କାର୍ଯ୍ୟକ୍ରମରେ ହିତାଧିକାରୀ ଚିହ୍ନଟ କରାଯାଇ ଏହି ପ୍ରାକ୍ ଅଭ୍ୟାସ କରାଯାଇଥିଲା କରୋନା ଭାକ୍ସିନ୍ ଦେଶରେ ପ୍ରସ୍ତୁତ କରୋନା ଟୀକା ସମସ୍ତ ପ୍ରକାର କରୋନା ଭୂତାଣୁ ବିରୋଧରେ ସମ୍ପର୍ଭ ସଫଳତାର ସହ କାର୍ଯ୍ୟ କରିପାରିବ ବୋଲି କେନ୍ଦ୍ର ସରକାର ସ୍ୱଷ୍ଟ କରିଛନ୍ତି ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା କରୋନା ଭୂତାଣୁର ନୃତନ ରୂପ ବିରୋଧରେ ମଧ୍ୟ ଏହା ଠିକ୍ ଭାବେ କାର୍ଯ୍ୟ କରିବ ଏଥିନେଇ କୌଣସି ସନ୍ଦେହ ପ୍ରକଟ କରିବା ଉଚିତ ନୁହେଁ ବୋଲି କୁହାଯାଇଛି କୋଭିଡ୍ ଟୀକାଗୁଡ଼ିକ ଯେଉଁ ପଦ୍ଧତିରେ ପ୍ରସ୍ତୁତ ହୋଇଛି ତାହା ଯେକୌଣସି ନୂଆ ପ୍ରଜାତି ବିରୋଧରେ ଲଢ଼ିବାକୁ ସକ୍ଷମ ବୋଲି କେନ୍ଦ୍ର ସରକାରଙ୍କ ମୁଖ୍ୟ ବିଜ୍ଞାନ ପରାମର୍ଶଦାତା କେ ବିଜୟ ରାଘବନ୍ କହିଛନ୍ତି ସେ କହିଛନ୍ତି ପୁରୁଣା ଭୂତାଣୁ ଅପେକ୍ଷା ନୂଆ ରୂପରେ ସୂଷ୍ଟି ହୋଇଥିବା ଭୂତାଣୁ କେବଳ ଅଧିକ କ୍ଷୀପ୍ର ସଂକ୍ରମଣ କରାଉଛି ତେବେ ଏହା ଅଧିକ ସଂଖ୍ୟାରେ ପ୍ରାଣହାନୀ କରିବାକୁ ସମର୍ଥ ନୁହେଁ ବୋଲି ଶ୍ରୀ ରାଘବନ୍ କହିଛନ୍ତି

ତେବେ ଲୋକମାନେ ସମସ୍ତ ସତର୍କତାମଳକ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେ ଆହ୍ବାନ କରିଛନ୍ତି ହର୍ଷବର୍ଦ୍ଧନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନଙ୍କୁ ଟୀକା ଓ ଟୀକାକରଣ ପାଇଁ ବିଶ୍ୱ ସ୍ତରରେ ଗଠନ କରାଯାଇଥିବା ଅନ୍ତଃରାଷ୍ଟ୍ରୀୟ ସଙ୍ଗଠନ ଗାଭିର ବୋର୍ଡ଼ ସଦସ୍ୟ ଭାବେ ମନୋନୀତ କରାଯାଇଛି

ଗାଭି ବୋର୍ଡ଼ ବିଶ୍ୱସ୍ତରରେ କୋଭିଡ୍ ନାଇଷ୍ଟିନ୍ ଟୀକାକରଣ କାର୍ଯ୍ୟର ତଦାରଖ ଓ କ୍ରିୟାନ୍ୱୟନ କରିବ